ଏବଂ ଦକ୍ଷିଣ ପୂର୍ବ ବଙ୍ଙୋପସାଗରେ ଲଘୁଚାପ ବଳୟ ସୃଷ୍

ଏହାଦ୍ୱାରା ନିଯୁକ୍ତିଦାତାମାନେ ଲାଭବାନ ହେବେ

ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଏହି ଋଣ ସୁବିଧା ମିଳିବ

ଘରୋଇ ବସ୍ ମାଲିକ ସଂଘ ବସ୍ ଚଳାଚଳ ପାଇଁ ରାଜି ନ ହେବାରୁ ରାକ୍ୟ ସରକାର ଏଭଳି ନିଷ୍ବଉି ନେଇଥିବା ସେ କହିଛନ୍ତି

ଯାତ୍ରୀମାନେ ଟିକେଟ୍ ବୁକିଂ କରି ନିକ ନିଜ ସ୍ଥାନକ୍ ବିମାନ ଯାତ୍ରା କରିପାରିବେ

ମାସ୍କ ବ୍ୟବହାରକାରୀଙ୍କୁ ସାମଗ୍ରୀ ବିକ୍ରୀ କରିବେ ଦୋକାନରେ ନୋ ମାସ୍କ ନୋ ଗୁଡସ୍ ବୋର୍ଡ୍ ଲଗାଇବେ ଦୋକାନୀ

ଗ୍ରାହକଙ୍କ ବିବରଶୀ ଯଥା ନାମ ଫୋନ୍ ନ୍ୟର ଏବଂ ସବିଶେଷ ତଥ୍ୟ ଲିପିବଦ୍ଧ କରିରଖିବେ